ଏନ୍ଡିଏ ସରକାରଙ୍କ ଅମଳରେ ଉନ୍ନତମାନର ବାସଗୃହ ନିର୍ମାଣ ଉପରେ ଗୁରୁତ୍ୱାରୋପ କରାଯାଇଛି

ଜାତିସଂଘ ମହାସଚିବ ତାଙ୍କର ଏହି ପ୍ରତ୍ୟାବର୍ତ୍ତନକ୍ର ସ୍ୱାଗତ କରିଛନ୍ତି

ଏହି ଆଇନ୍ ବଳରେ ଆଉ କୌଣସି ପଦକ୍ଷେପ ନନେବାକୁ ଅଦାଲତ ନିର୍ଦ୍ଦେଶ କହିଛନ୍ତି

ନିର୍ମାଣ କରାଯାଉଥିବା ଘରକୁ ପାନୀୟଜଳ ବ୍ୟବସ୍ଥା ବିଜୁଳି ଉଜ୍ୱଳା ଯୋଜନାରେ ଗ୍ୟାସ୍ ସଂଯୋଗ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଭାରତରେ ସହରୀକରଣର ଦ୍ରୁତ ବୃଦ୍ଧି ଘଟୁଥିବାରୁ ନୃତନ ଆବାସ ନିର୍ମାଣର ଆବଶ୍ୟକତା ବୃଦ୍ଧି ପାଇଛି

ଏଥିପାଇଁ ସରକାର ଗୃହନିର୍ମାଣ ଉଦ୍ୟୋଗ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିଛନ୍ତି

ସେହିପରି ବିପର୍ଯ୍ୟୟର ପ୍ରତିରୋଧ କରିପାରୁଥିବା ନିର୍ମାଣ ଶୈଳୀ ଏବଂ କମ୍ ଶକ୍ତି ବିନିଯୋଗରେ ହୋଇପାରୁଥିବା ନିର୍ମାଣ ଶୈଳୀ ବିକଶିତ କରିବା ଉପରେ ସେ ଗୁର୍ରତ୍ୱାରୋପ କରିଛନ୍ତି ସମ୍ମିଳନୀ ସମ୍ପର୍କରେ ମତଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଗୃହ ନିର୍ମାଣର ନ୍ବତନ ଜ୍ଞାନକୌଶଳ ଓ ଅଭିନବ ବିଚାରଧାରାକୃ ଏହି ସମ୍ମିଳନୀ ମାଧ୍ୟମରେ ପ୍ରଦର୍ଶନ କରାଯିବ ଏହି ଦୁଇଦିନିଆ ସମ୍ମିଳନୀରେ ପ୍ରଯୁକ୍ତିବିଦ୍ୟା ପ୍ରଦାନକାରୀ ଗବେଷକ ଷ୍ଟାର୍ଟ ଅପ୍ ପ୍ରସ୍ତୁତକାରୀ ଶିକ୍ଷା ସଂସ୍ଥାନ ଏବଂ ସରକାରୀ କ୍ଷେତ୍ରର ସଂସ୍ଥାଗୁଡ଼ିକ ଏହି ଦୁଇଦିନିଆ ସମ୍ମିଳନୀରେ ଯୋଗ ଦେଇଛନ୍ତି

ପିଏମ୍ ଭାଇଜାଗ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଏକକୋଟିରୁ ଅଧିକ ଚାଷୀ ପ୍ରଥମ ପର୍ଯ୍ୟାୟ ସହାୟତା ରାଶି ପାଇଛନ୍ତି

ଏହି ଅବସରରେ ମଦୁରାଇଠାରୁ ଚେନ୍ନାଇ ଏଗ୍ମୋର୍ ପର୍ଯ୍ୟନ୍ତ ଦେଶର ଦ୍ୱିତୀୟ ତେଜସ୍ ରେଳସେବାକୁ ପ୍ରଧାନମନ୍ତ୍ରୀ ପତାକା ଦେଖାଇ ଶୁଭାରର୍ୟ କରିଥିଲେ

ତାଙ୍କ ସରକାର କୃଷକ ଏବଂ ମସ୍ୟଜୀବୀମାନଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଏନ୍ଡିଏ ସରକାର ଆନ୍ଧ୍ରପ୍ରଦେଶର ବିକାଶ ପାଇଁ ପ୍ରତିଶ୍ରତି ବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଦକ୍ଷିଣତଟ ରେଳ ଜୋନ୍ ପାଇଁ ଦୀର୍ଘଦିନର ଦାବିକୁ ସରକାର ପୂରଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଯାହା ଏ ଅଞ୍ଚଳର ଲୋକମାନଙ୍କର ବାଣିଜ୍ୟ କାରବାରର ଆଶା ପୂରଣ କରିବାରେ ସହାୟକ ହେବ ଅଭିନନ୍ଦନ ଇଣ୍ଡିଆ ଭାରତୀୟ ବାୟୁସେନା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ୍ଙ୍କୁ ପାକିସ୍ତାନୀ କର୍ତ୍ତୃପକ୍ଷ ଅଟ୍ଟାରୀ ୱାଘା ସୀମାରେ ଭାରତୀୟ କର୍ତ୍ତ୍ୱପକ୍ଷଙ୍କୁ ହସ୍ତାନ୍ତର କରିବା ପରେ ସେ ଗତରାତିରେ ନୂଆଦିଲ୍ଲୀରେ ପହଞ୍ଚଛନ୍ତି ଏୟାର ଭାଇସ୍ ମାର୍ଶଲ୍ ଆର୍ଜି କପୁର୍ କହିଛନ୍ତି ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ଅଭିନନ୍ଦନଙ୍କୁ ହସ୍ତାନ୍ତର କରାଯାଇଥିଲା ଏବଂ ଭାରତୀୟ ବାୟୁସେନା ତାଙ୍କୁ ପାଇବା ପରେ ବିଶେଷ ଆନନ୍ଦିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୱିଙ୍ଗ୍ କମାଣର୍ ଅଭିନନ୍ଦନଙ୍କୁ ଦେଶକୁ ସ୍ୱାଗତ କରି କହିଛନ୍ତି ତାଙ୍କର ଉଦାହରଣଯୋଗ୍ୟ ସାହସପାଇଁ ରାଷ୍ଟ୍ର ଗର୍ବିତ

ବହୁ ନେତା ଅଭିନନ୍ଦନଙ୍କୁ ସ୍ୱାଗତ କଶାଇବା ସହିତ ତାଙ୍କର ଅସୀମ ସାହସର ଭୂୟସୀ ପ୍ରଶଂସା କରିଛନ୍ତି ଟ୍ୱିଟ୍ ଯୋଗେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ସମଗ୍ର ରାଷ୍ଟ୍ର ୱିଙ୍ଗ୍ କମାଣର୍କ ସାହସ ଓ ପରାକ୍ରମର ପ୍ରଶଂସା କରୁଛି ଏବଂ ଯୁବପିଢ଼ିପାଇଁ ସେ ଜଣେ ଆଦର୍ଶ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ଏକ ଟ୍ୱିଟ୍ରେ କହିଛନ୍ତି ଅଭିନନ୍ଦନଙ୍କ ସାମର୍ଥ୍ୟ ସାହସ ଓ ସମ୍ମାନ ଦେଶବାସୀଙ୍କୁ ଗର୍ବିତ କରିଛି

ୟୂଏନ୍ ଇଣ୍ଡିଆ ପାଇଲଟ ଭାରତୀୟ ବାୟୁସେନାର ପାଇଲଟ ଅଭିନନ୍ଦନ ବର୍ତ୍ତମାନ ପାକିସ୍ତାନରୁ ସୁରକ୍ଷିତ ଭାବେ ଭାରତ ଫେରିବା ଘଟଣାକୁ ମିଳିତ କାତିସଂଘର ମହାସଚିବ ଆକ୍ଟୋନୀ ଓ ଗୁଟାରେସ୍ ସ୍ୱାଗତ କରିଛନ୍ତି କାତିସଂଘର ମୁଖ୍ୟ ପ୍ରବକ୍ତା ଷ୍ଟିଫେନ ଦୁ୍କାରିକ ସମ୍ଭାଦ ସରବରାହ ସଂସ୍ଥାକୁ କହିଛନ୍ତି ଯେ ଭାରତ ଓ ପାକିସ୍ତାନ ସକରାତ୍ମକ ଚିନ୍ତାଧାରା ନେଇ ସମ୍ପୁକ୍ତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା କରିବା ସହ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଶ୍ରୀ ଗ୍ରୁଟାରେସ୍ ନିବେଦନ କରିଛନ୍ତି

ଭାରତୀୟ ସେନାପକ୍ଷରୁ ଏହାର ଉଚିତ୍ ଜବାବ ଦିଆଯାଉଛି

ପ୍ରେସିଡେଣ୍ଟ କୋଟା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜନ୍ମୁ କାଶ୍ମୀରରେ ଆର୍ଥକ ଅନଗ୍ରସର ବର୍ଗ ପାଉଥିବା ସଂରକ୍ଷଣ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗର ସମ୍ପ୍ରସାରଣ କରି ଏକ ଆଦେଶ ଜାରି କରିଛନ୍ତି ଗତ ଗୁରୁବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ଆଦେଶ ଜାରି କରାଯିବା ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା

ଏସ୍ସି ଆରାବଳୀ ଆରାବଳୀ ପର୍ବତରେ ନିର୍ମାଣକାର୍ଯ୍ୟକୁ ଅନୁମତି ଦେବା ପାଇଁ ଏକ ଆଇନ୍ରେ ହରିଆନା ସରକାର ସଂଶୋଧନ କରିଥିବାରୁ ସୁପ୍ରିମକୋର୍ଟ ତାଙ୍କର ଭହନା କରିଛନ୍ତି ଜଷ୍ଟିସ ଅରୁଣ ମିଶ୍ର ଓ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ କହିଛନ୍ତି ଏହି ପଦକ୍ଷେପ ଜଙ୍ଗଲକ୍ ନଷ୍ଟ କରିଦେବ ଓ ସେ ଦୃଷ୍ଟିର୍ ଏଥିପାଇଁ ଅନ୍ତମତି ଦିଆଯିବ ନାହିଁ ଏଭଳି ପଦକ୍ଷେପକୁ ଦୁର୍ଭାଗ୍ୟଜନକ ବର୍ଷନା କରି ଖଣ୍ଡପୀଠ କହିଛନ୍ତି ରାଜ୍ୟ ସରକାର ଏହି ଆଇନ୍ ବଳରେ ଆଉ କୌଣସି ପଦକ୍ଷେପ ନେବା ଉଚିତ୍ ନୁର୍ହେ ସୁପ୍ରିମକୋର୍ଟ କହିଛନ୍ତି ଏ ସଂକ୍ରାନ୍ତରେ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିବା ସତ୍ତ୍ୱେ ହରିଆନା ସରକାର ଏଭଳି ପଦକ୍ଷେପ ନେଇଛନ୍ତି ଗତ ବୁଧବାର ଦିନ ହରିଆନା ବିଧାନସଭାରେ ସେହି ଆଇନ୍ରେ ସଂଶୋଧନ କରାଯାଇଥିଲା

ଦେଶ ସମ୍ମୁଖୀନ ହେଉଥିବା ଚାଲେଞ୍ଜ ଗୁଡ଼ିକର ସମାଧାନ ପାଇଁ ନୂଆ ତଥା ଆଧ୍ରନିକ ଡିଜିଟାଲ ବୈଷୟିକ ଜ୍ଞାନର ଉଦ୍ଭାବନ ଲାଗି ସ୍କାର୍ଟ ଇଣ୍ଡିଆ ହାକାଥନରେ ଲକ୍ଷ୍ୟ ରଖାଯାଇଛି

କ୍ରିକେଟ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍ ହାଇଦ୍ରାବାଦଠାରେ ଖେଳାଯାଉଛି

ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍କତ୍ତି ନେଇଛି